ନୂଆ ନୀତି ଅନୁସାରେ ସାମାନ୍ୟ ଲକ୍ଷଣ ଥିବା ଓ ସାମାନ୍ୟ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ବିନା ଛଡ଼ାଯାଇ ପାରିବ ସାମାନ୍ୟ ଲକ୍ଷଣ ଥିବା କିୟା କୋଭିଡ୍ ନାଇଷ୍ଟିନ୍ର ପ୍ରାକ୍ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ୍ କେୟାର କେନ୍ଦ୍ରଗୁଡ଼ିକରେ ଭର୍ତ୍ତି କରାଯିବ ଓ ସେମାନଙ୍କର ଶରୀରର ତାପମାତ୍ରା ଓ ପଲ୍ସ ଅକ୍ନିମେଟ୍ରିର ନିୟମିତ ଯାଞ୍ଚ କରାଯିବ ଦଶଦିନ ପରେ ଯଦି ସେମାନଙ୍କ ଶରୀରରେ କ୍ୱର ଆସିନଥିବ ତା'ହେଲେ ସେମାନଙ୍କୁ ଛଡ଼ାଯିବ ଛଡ଼ାଯିବା ପୂର୍ବରୁ କୌଣସି ପରୀକ୍ଷା କରାଯିବ ନାହିଁ

ସଂଶୋଧିତ ନୀତି ଅନୁସାରେ ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଶାରୀରିକ ତାପମାତ୍ରା ଓ ଅମ୍ଳଜାନ ଗ୍ରହଣ କରିବା ଅବସ୍ଥାର ଯାଞ୍ଚ କରାଯିବ

ତେବେ ଏହା ପୂର୍ବରୁ ସେମାନଙ୍କର ଜ୍ୱର କିମ୍ବା ଶ୍ୱାସପ୍ରଶ୍ୱାସରେ ଅସୁବିଧା ନହେଉଥିବାକୁ ସୁନିଶ୍ଚିତ କରାଯିବ ଯେଉଁ ଲୋକମାନଙ୍କର ତିନିଦିନ ମଧ୍ୟରେ ଜ୍ୱର କମୁନଥିବ ଓ ଅକ୍ନିଜେନ୍ ଦିଆଯାଉଥିବ ସେମାନଙ୍କ ଶରୀରରେ ଉନ୍ନତି ପରିଲକ୍ଷିତ ହେବା ପରେ ଯାଇ ସେମାନଙ୍କୁ ଛଡ଼ାଯିବ

ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକରେ ନମୁନା ପରୀକ୍ଷା କରାଯାଉଛି

ଆଇସିଏମ୍ଆର୍ ତା'ର ପରୀକ୍ଷାଗାରଗ୍ରଡ଼ିକର ସଂଖ୍ୟାବୃଦ୍ଧି କରିବା ଉଦ୍ୟମ ଅବ୍ୟାହତ ରଖିଛି

ଏହି ଜାହାଜ ଆସନ୍ତାକାଲି ସକାଳେ ଆସି କୋଚିରେ ପହଞ୍ଚବ

ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ସେହି ଦୁଇ ଜାହାଜ ଆସନ୍ତା ସପ୍ତାହରେ ମଧ୍ୟ ମାଲେସିଆରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିବା କାର୍ଯ୍ୟ ଜାରି ରଖିବ ବନ୍ଦେ ଭାରତ ମିଶନ ମାଳଦୀପ ବନ୍ଦେ ଭାରତ ମିଶନ ଅଧୀନରେ ସମୁଦ୍ର ସେତୁ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆସନ୍ତାକାଲି ଆଉ ଏକ ନୌଜାହାଜ କୋଚିରୁ ମାଳଦ୍ୱୀପ ଅଭିମୁଖେ ଯାତ୍ରା କରିବ ମାଲେସ୍କିତ ଭାରତୀୟ ହାଇକମିଶନ ଆସନ୍ତାକାଲି ଚୂଡ଼ାନ୍ତ ପର୍ଯ୍ୟାୟରେ ଖାଲି କରାଯିବାକୁ ଥିବା ଭାରତୀୟମାନଙ୍କର ସମସ୍ତ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି ଭାରତ ଫେରିବାକୁ ଥିବା ଯାତ୍ରୀମାନଙ୍କର ଚୂଡ଼ାନ୍ତ ତାଲିକା ଆଜି ଅପରାହୁରେ ପ୍ରକାଶ ପାଇବ

ଏକ ଟ୍ପିଟ୍ ବାର୍ତ୍ତାରେ ସେ କହିଛନ୍ତି ମହାରାଣା ପ୍ରତାପଙ୍କର ଦେଶପ୍ରେମ ଓ ସୌର୍ଯ୍ୟ ସର୍ବଦା ଦେଶବାସୀଙ୍କୁ ଅନୁପ୍ରାଣିତ କରିବ ପ୍ରଧାନମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଗୋପାଳ କୃଷ୍ଣ ଗୋଖଲେଙ୍କ ଜୟନ୍ତୀ ଅବସରରେ ମଧ୍ୟ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଦେଶର ଶିକ୍ଷା ଓ ସାମାଜିକ ଉନ୍ନତି ଦିଗରେ ତାଙ୍କର ଅବଦାନ ଅତ୍କଳନୀୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ନେତୃତ୍ୱ ଚିରସ୍କରଣୀୟ ହୋଇ ରହିଛି ଅମିତଶାହା ମମତା ବାନାର୍କୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ପଶ୍ଚିମବଙ୍ଗକୁ ଟ୍ରେନ୍ଗୁଡ଼ିକୁ ଯିବାକୁ ଅନୁମତି ଦେଉନଥିବାରୁ ଏହା ଅତ୍ୟନ୍ତ ଅନ୍ୟାୟ ବୋଲି ତାଙ୍କୁ କହିଛନ୍ତି ସେହି ଟ୍ରେନ୍ଗୁଡ଼ିକରେ ସ୍ଥାନାନ୍ତରିତ ଶ୍ରମିକମାନେ ରାଜ୍ୟକୁ ଫେରୁଛନ୍ତି ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ଅମିତ ଶାହା କହିଛନ୍ତି ଏହା ସେହି ଶ୍ରମିକମାନଙ୍କର ଦୁର୍ଦ୍ଦଶା ଆହୁରି ବଢ଼ାଇଦେବ

ସେ କହିଛନ୍ତି ପଶ୍ଚିମବଙ୍ଗରୁ ବାହାରେ ରହି କାମ କରୁଥିବା ଶ୍ରମିକମାନେ ମଧ୍ୟ ସେମାନଙ୍କ ନିଜ ନିଜର ରାଜ୍ୟକୁ ଯିବା ପାଇଁ ବ୍ୟଗ୍ର ଓ କେନ୍ଦ୍ର ସରକାର ସେମାନଙ୍କୁ ପଠାଇବା ପାଇଁ ସମସ୍ତ ବ୍ୟବସ୍ଥା କରିଥିବା ସତ୍ତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶାନୁରୂପୀ ସହାୟତା ମିଳୁନାହିଁ ତାମିଲନାଡୁ ସେପ୍ଟି କ୍ଲିକ୍ ତାମିଲନାଡୁର ତ୍ରିଚିସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦ୍ୱାରା କରୋନା ଭୂତାଣୁ ସକ୍ରମଣର ମୁକାବିଲା ପାଇଁ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଲାଗି ଡକ୍ତରୀ ସୁରକ୍ଷା କିଟ୍ର ବିକାଶ କରାଯାଇଛି ପ୍ରଥମ ସେଟ୍ର କିଟ୍ଗୁଡ଼ିକୁ ତ୍ରିଚିରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବର୍ଷାଯାଇଛି କିଟ୍ଗୁଡ଼ିକୁ ବର୍ଷାଯିବା ସମୟରେ ଶାରୀରିକ ଦୂରତା ବଜାୟ ରଖିବା ଫେସ୍ ମାସ୍କ ପିନ୍ଧିବା ଓ ହାତକୁ ସାନିଟାଇଜର ଦ୍ୱାରା ପରିଷ୍କାର ରଖିବା ଭଳି ସମସ୍ତ ସତର୍କତାମୃଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା

କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସତ୍ତ୍ୱେ କେଭିଆଇସି ଏଭଳି ସଫଳତା ହାସଲ କରିବା ଅତ୍ୟନ୍ତ ଆନନ୍ଦର ବିଷୟ ବୋଲି ଉପରାଷ୍ଟ୍ରପତି କହିଛନ୍ତି ସେ କହିଛନ୍ତି ଏଥିରୁ ଦେଶରେ ନିର୍ମିତ ହେଉଥିବା ପଦାର୍ଥଗୁଡ଼ିକ ପ୍ରତି ଲୋକମାନଙ୍କର ଚାହିଦା ବୃଦ୍ଧି ପାଇବାର ପ୍ରତିଫଳନ ଘଟିଛି ଦେଶର ଜନସାଧାରଣ ବିଶେଷକରି ଯୁବପିଢ଼ି ଖଦୀ ଓ ଦେଶରେ ଉତ୍ପାଦିତ ହେଉଥିବା ପଦାର୍ଥଗୁଡ଼ିକର ବିକାଶକୁ ଅଗ୍ରାଧିକାର ଦେବାକୁ ସେ ନିବେଦନ କରିଛନ୍ତି

ମାନପୁର ଥାନା ଅନ୍ତର୍ଗତ ପରଧୋନି ଗ୍ରାମଠାରେ ଗତରାତିରେ ଏହି ସଂଘର୍ଷ ଘଟିଥିଲା